ପ୍ରଧାନମନ୍ତ୍ରୀ ଜାତୀୟ ପୁଷ୍ଟି ମିଶନ୍ର ଶୁଭାରମ୍ଭ କରିଛନ୍ତି

ପିଏମ୍ ବିବିବିପି ବେଟି ବଚାଓ ବେଟି ପଡ଼ାଓ ଯୋଜନାକୁ ଏକ ଜନଆନ୍ଦୋଳନ ତଥା ସାମାଜିକ ଅଭିଯାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଜସ୍ଥାନର ଝୁନ୍ଝୁନୁ ଜିଲ୍ଲାରେ ଆୟୋଜିତ ଏହି ଜନକଲ୍ୟାଣକାରୀ ଯୋଜନାର ସର୍ବଭାରତୀୟ ସ୍ତରୀୟ ସମ୍ପ୍ରସାରଣ ଉତ୍ସବକୃ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ପୂର୍ବ ପିଢ଼ିଙ୍କର କନ୍ୟା ସନ୍ତାନ ସମ୍ପର୍କରେ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ଆଜି ସମାଜରେ ଅସମାନତା ଦେଖା ଦେଇଛି ତେବେ ଆଜିର ନ୍ତନ ପିଢ଼ି ଦ୍ୱାରା ଏହି ପରିସ୍ଥିତିକ୍ତ ସ୍ୱଧାରିବାର ସମୟ ଆସିଛି କନ୍ୟା ସନ୍ତାନମାନେ ଦେଶ ପାଇଁ ଗର୍ବ ଓ ଗୌରବ ଆଣି ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦୂଇ ବର୍ଷ ତଳେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହରିଆନାରୁ ଶୁଭାରମ୍ଭ କରାଯାଇଥିଲା ଏ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ହରିଆନାରେ ସେହି ସମୟରେ କନ୍ୟା ସନ୍ତାନଙ୍କ ପରିସ୍ଥିତି ବଡ଼ ଉଦ୍ବେଗଜନକ ଥିଲା ମାତ୍ର ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଏହି ନ୍ତନ କାର୍ଯ୍ୟକ୍ରମ ଅଧୀନରେ ସେଠାକାର ସ୍ଥିତିରେ ଏକ ଆଖିଦ୍ଶିଆ ଉନ୍ନତି ପରିଲକ୍ଷିତ ହୋଇଛି ସୂଚନା ଯୋଗ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ହେଉଛି ଏକ ସାମାଜିକ ଅଭିଯାନ କନ୍ୟା ସନ୍ତାନଙ୍କର କଲ୍ୟାଣ ଲାଗି ଜନସଚେତନତା ସୃଷ୍ଟି କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ

ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଉଦ୍ବୋଧନ ଦେଇ କହିଛନ୍ତି ମହିଳାମାନଙ୍କର କଲ୍ୟାଣ ତଥା ବିକାଶ ଲାଗି କେନ୍ଦ୍ର ସରକାର ବହୁ ପଦକ୍ଷେପ ନେଇଛନ୍ତି ସେହିଭଳି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏହି ଉହବରେ ଭାଷଣ ଦେଇ ବାଳିକାମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରବର୍ତ୍ତନ କରାଯାଇଥିବା ରାଜଶ୍ରୀ ଯୋଜନା ସମେତ ଅନ୍ୟାନ୍ୟ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତୀୟ ପୁଷ୍ଟି ମିସନ୍ ଏବଂ ଏହାର ସପ୍ଟିଓ୍ୱେୟାର୍ର ଶୁଭାରମ୍ଭ କରିଥିଲେ ଶିଶୁମାନଙ୍କର ଅପପୁଷ୍ଟି ଜନିତ ସମସ୍ୟା ଏବଂ ବାଳିକା ଓ ମହିଳାମାନଙ୍କ କ୍ଷେତ୍ରରେ ଦେଖା ଦେଉଥିବା ରକ୍ତହୀନତା ସମସ୍ୟା ହ୍ରାସ କରିବା ଦିଗରେ ଏହି ମିଶନ କାର୍ଯ୍ୟ କରିବ

ଆକ୍କି ସକାଳେ ଲୋକସଭାର ବୈଠକ ଆରମ୍ଭ ହେବା ମାତ୍ରେ ଏଆଇଏଡିଏମ୍କେ ଏବଂ ଏନ୍ଡିଏ ର ସହଯୋଗୀ ଦଳ ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସର ସଭ୍ୟମାନେ ବିଭିନ୍ନ ସ୍କୋଗାନ୍ମାନ ଦେଇ ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଟିଡିପି ଏବଂ ୱାଇଏସ୍ଆର୍ କଂଗ୍ରେସ ସାଂସଦମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଲାଗି ନିଜର ଦାବି ଦୋହରାଇଥିବା ବେଳେ ଏଆଇଡିଏମ୍କେ ଦଳର ସଦସ୍ୟମାନେ କାବେରି ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗ ଉତ୍ସାପନ କରିଥିଲେ ସେହିଭଳି କଂଗ୍ରେସ ବାମପତ୍ରୀ ଦଳ ଏବଂ ତୃଣମୂଳ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ସାଂସଦମାନେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ହୋଇଥିବା ବିଭିନ୍ନ ଅନିୟମିତତା ପ୍ରସଙ୍ଗମାନ ଉହ୍ଚାପନ କରିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ବାଚସ୍କତି ସୁମିତ୍ରା ମହାଜନ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ପୂର୍ବରୁ ବାଚସ୍କତି ଶ୍ରୀମତୀ ମହାଜନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସମସ୍ତ ମହିଳା ସାଂସଦମାନଙ୍କୁ ଅଭିନନ୍ଦନ ଜଣାଇଥିଲେ

ପରେ ଗୃହର ଉପାଧ୍ୟକ୍ଷ ପ୍ରଫେସର ପିଜେ କ୍ୟୁରିଏନ୍ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ

ଏହାକୁ ମିଶାଇ ଚତୁର୍ଥ ଥରପାଇଁ ରିଓ ନାଗାଲ୍ୟାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମାରୋହ ପରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ରିଓ କହିଛନ୍ତି ବିଜେପିର ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରତି ଅନୁଯାୟୀ ରାଜ୍ୟରୁ ଭିଆଇପି ସଂସ୍କୃତି ଲୋପ୍ କରାଯିବ ରାଜ୍ୟରେ ସ୍ୱଚ୍ଛ ତଥା ସୁଶାସନ ପ୍ରତିଷା ଲାଗି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସୁନିଶ୍ଚିତ କରିଛନ୍ତି

ଗତକାଲି ଆମେରିକା ପକ୍ଷରୁ କୁନାର ପ୍ରଦେଶକୁ ଦୁଇଟି ଡୋନ୍ କ୍ଷେପଣାସ୍ତ ଆକ୍ମଣ କରାଯାଇଥିଲା ବୋଲି ପାକିସ୍ତାନ ସରକାର ଓ ତାଲିବାନ୍ର ଏକ ସଂସ୍ଥା ପକ୍ଷରୁ କୁହାଯାଇଛି ସେମାନେ କହିଛନ୍ତି ମୁଲ୍ଲ ଫାଜୁଲ୍ଲାହା ଆଫ୍ଗାନିସ୍ଥାନରେ ଲୁଚି ରହିଥିବା ସନ୍ଦେହ କରି ସେ ଘର ଉପରକ୍ ବାରମ୍ଭାର କ୍ଷେପଣାସ୍ତ ଆକ୍ରମଣ କରାଯାଉଥିଲା ତେବେ ଏହି ଆକ୍ରମଣ ସଂପର୍କରେ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ପିଏମ୍ ଓମେନ୍ନ ଡେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି ନବଭାରତର ସୃଷ୍ଟିପାଇଁ ନାରୀଶକ୍ତି ଅଗ୍ରସର ହେବାରେ ଲାଗିଛି ଆନ୍ତର୍ଜାତୀକ ମହିଳା ଦିବସ ଅବସରରେ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଏକ ନ୍ନତନ ଭାରତ ସୃଷ୍ଟି ନାରୀମାନଙ୍କର ଜୀବନର ରୂପାନ୍ତରଣ ସହ ନାରୀଶକ୍ତିକୁ ଉପଯୋଗକ୍ଷମ କରାଯାଉଛି ସେ କହିଛନ୍ତି ନିଜ ନିଜର ଉଲ୍ଲେଖନୀୟ କାର୍ଯ୍ୟଦ୍ୱାରା ଅନେକ ମହିଳା ମାନବ ସମାଜର ଇତିହାସରେ ଅଲିଭା ସ୍ୱାକ୍ଷର ଛାଡ଼ିଯାଇଛନ୍ତି

ଛତିଶଗଡ଼ରେ ଏହି ମହିଳା ନିଜର ଛେଳି ବିକ୍ରିକରି ଶୌଚାଳୟମାନ ନିର୍ମାଣ କରି ସ୍ୱଚ୍ଚଭାରତ ଅଭିଯାନକୁ ଯେଉଁ ଅନନ୍ୟ ଅବଦାନ ଯୋଗାଇଛନ୍ତି ତାହା ଅବିସ୍କରଣୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ନୂଆଦିଲ୍ଲୀଠାରେ ନାରୀ ଉଦ୍ୟୋଗୀଙ୍କ ପାଇଁ ଏକ ପୋର୍ଟାଲ୍ ଉନ୍କୋଚନ କରିବା ଅବସରରେ ସେ ଏହା କହିଛନ୍ତି

ଏହି ନେଟ୍ୱର୍କ ଜରିଆରେ ମହିଳାମାନେ କମ୍ ଖର୍ଚ୍ଚରେ ନିଜସ୍ୱ ପ୍ରସ୍ତୁତ ସାମଗ୍ରୀର ବିଜ୍ଞାପନ କରିବା ସହ ବ୍ୟବସାୟ ବୁଦ୍ଧି କରିପାରିବେ ଏଥିସହିତ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲୟି କରିବା ହେଉଛି ଏହି ପୋର୍ଟାଲ୍ର ମୁଖ୍ୟ ଉଦ୍ଦେଶ୍ୟ ଇରାନୀ ଓମେନ୍ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍କୃତି ଇରାନୀ କହିଛନ୍ତି ଭାରତରେ ମହିଳା ଏବେ ଅଧିକ ସଶକ୍ତ ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀମତୀ ଇରାନୀ କହିଛନ୍ତି ବର୍ତ୍ତମାନ ମହିଳାମାନେ ରତୁସ୍ରାବ ସମ୍ପର୍କିତ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବାକୁ ଅଧିକ ସହଜ ଅନୁଭବ କରୁଛନ୍ତି ଏବଂ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କର୍ତ୍ଥନ୍ତି ଶ୍ରୀଲଙ୍କା ସିଚ୍ୟୁସନ୍ ଶ୍ରୀଲଙ୍କାର ଦଙ୍ଗା ପ୍ରଭାବିତ କାଣ୍ଡି କିଲ୍ଲାର ପରିସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି ଗତ ରାତିରୁ କୌଣସି ଅପ୍ରୀତିକର ପରିସ୍ଥିତି ସମ୍ପର୍କରେ ଖବର ହସ୍ତଗତ ହୋଇନାହିଁ କାଣ୍ଡି ଜିଲ୍ଲାରେ ଦିନବେଳା କର୍ଫ୍ୟୁ କୋହଳ କରାଯାଇଥିଲା ତେବେ ରାତିରେ କର୍ଫ୍ୟୁ ବଳବତ୍ତର ରହିବ ଶ୍ରୀଲଙ୍କା ପର୍ଯ୍ୟଟନ ବିକାଶ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ସେଠାରେ କ୍ରମଶ ସ୍ୱଭାବିକ ଅବସ୍ଥା ଫେରି ଆସୁଛି